ମୁଖ୍ୟମନ୍ତୀଙ୍କ ସହ ଆଲୋଚନା ପରେ ସରକାର ଏ ନେଇ ସକରାତ୍କକ ମନୋଭାବ ପୋଷଣ କରିଛନ୍ତି ବୋଲି କମିଟି ପକ୍ଷର୍ କୁହାଯାଇଛି

ଏବେ ମଧ୍ଧ ସେହି ଅଅଳରେ ଗୁଳି ବିନିମୟ କାରି ରହିଛି

ସଂପୂକ୍ତ ଅଞ୍ଞଳରେ ମଦଭାଟି ବନ୍ଦ କରିବା କ୍ଷେତ୍ରରେ ପୁଲିସ୍ର ବିଫଳତା ଦାବି କରି ଏହି ରାସ୍ତାରୋକ କରାଯାଇଥିଲା ଫଳରେ ଧର୍ମଗଡ଼ ସିନାପାଲି ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଥିଲା

ସଂପୂକ୍ତ ଶିକ୍ଷକ ଛାତ୍ର ଜଶକୁ ବାରମ୍ୟାର ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଆସୁଥିବା ଥାନାରେ ଅଭିଯୋଗ ହୋଇଥିଲା ଏହି ଘଟଶାର ବିଚାର କରି ରାୟଗଡ଼ା ଏଡିକେ ତଥା ପୋକ୍ସୋ କୋର୍ଟର ବିଚାରପତି ଦେବଦଉ ଦାସମହାପାତ୍ର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଶୁଶାଇଛନ୍ତି

ଆଜି ଗ୍ରାମବାସୀ ଏହା ଜାଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ

ସେମାନଙ୍ଙଠାରୁ ଏଟିଏମ୍ କାର୍ଡ ଟ୍ରେନ୍ ଟିକେଟ୍ ଓ ବିମାନ ଟିକେଟ୍ ଜବତ କରାଯାଇଛି